ପିଏମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ସ୍ଥାପନା ଖୋଲା ମନୋଭାବ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ବୃଦ୍ଧି ଓ ସମତୁଲତା ପାଇଁ ଭାରତର ଦୂରଦୃଷ୍ଟିକୁ ଦୋହରାଇଛନ୍ତି ଆଜି ସିଙ୍ଗାପୁରରେ ତ୍ରୟୋଦଶ ପୂର୍ବ ଏସିଆ ଶୀର୍ଷ ବୈଠକରେ ଯୋଗ ଦେଇସାରିବା ପରେ ଶ୍ରୀ ମୋଦି ଏହା କହିଛନ୍ତି ଏଥିସହିତ ଶ୍ରୀ ମୋଦିଙ୍କର ଦୁଇଦିନିଆ ସିଙ୍ଗାପୁର ଗସ୍ତ ଆଜି ଶେଷ ହୋଇଛି ସିଙ୍ଗାପୁର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ପୂର୍ବ ଏସିଆ ଶୀର୍ଷ ବୈଠକ ବିସ୍ତୁତ ଆଞ୍ଚଳିକ ଅର୍ଥନୈତିକ ଭାଗିଦାରୀ ବୈଠକ ଏବଂ ଭାରତ ଆସିଆନ୍ ଅଣ ଆନୁଷ୍ଠାନିକ ବୈଠକରେ ଯୋଗ ଦେବା ସଙ୍ଗେ ସଙ୍ଗେ ସିଙ୍ଗାପ୍ରର ଫିନ୍ଟେକ୍ ଉହବରେ ମ୍ରଖ୍ୟ ବକ୍ତା ଭାବେ ଉଦ୍ବୋଧନ ଦେଇଥିଲେ

ଏହି ସମ୍ମିଳନୀରେ ବର୍ତ୍ତମାନର ଅଧ୍ୟକ୍ଷ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସେଁ ଲୁଙ୍ଗ୍ ପ୍ରାରମ୍ଭିକ ବିବୃଭିରେ କହିଛନ୍ତି ମଧ୍ୟାହ୍ନ ଭୋଜନ ବୈଠକରେ ସବୁ ନେତାମାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଛି

ଅନ୍ତର୍ଜାତୀୟ କ୍ୟାଡେଟ୍ ବିନିମୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି କ୍ୟାଡେଟ୍ମାନେ ସିଙ୍ଗାପୁର ଯାଇଛନ୍ତି ଭାରତ ସିଙ୍ଗାପୁର ହକାଥନ ବିକୟୀ ଟିମ୍ଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତୀ ପୁରସ୍କାର ପ୍ରଦାନ କରିଛନ୍ତି

ମିଜୋରାମ୍ ଇସି ନିର୍ବାଚନ ଆୟୋଗ ମିକୋରାମରେ ଏସ୍ବି ଶଶାଙ୍କଙ୍କ ସ୍ଥାନରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଆଶିଷ କୁନ୍ଦ୍ରାଙ୍କୁ ନିଯୁକ୍ତ କରିଛନ୍ତି ଶ୍ରୀ କୁନ୍ଦ୍ରା ମିକୋରାମର ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଅଛନ୍ତି ଗତ ସପ୍ତାହରେ ବେସରକାରୀ ସାମାଜିକ ସଂଗଠନ ସମନ୍ୱୟ କମିଟି ପକ୍ଷରୁ ଶ୍ରୀ ଶଶାଙ୍କଙ୍କୁ ତାଙ୍କ କାର୍ଯ୍ୟରୁ ଅବ୍ୟାହତି ଦିଆଯିବାକୁ ଦାବି କରାଯାଇଥିଲା ଇତିମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍କତା ବୃଦ୍ଧି ପାଇଥିବା ବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇ ଉଠିଛି

ସାଇକ୍ଲୋନ୍ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଘ୍ରର୍ଷିଝଡ଼ 'ଗଜ' ତାମିଲନାଡୁ ଉପକୂଳ ଆଡ଼କୁ ମୁହାଁଇଛି ଆସନ୍ତାକାଲି ସକାଳେ କିୟା ଆଜି ରାତିରେ ଏହା ପମ୍ପନ୍ ଓ କୁଡ଼ାଲୋର୍ ମଧ୍ୟରେ ନାଗାପଟିନମ୍ ନିକଟ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ

ତାମିଲନାଡୁର ଅଧିକାଂଶ ଅଞ୍ଚଳ ଓ ପୁଡ଼ୁଚେରୀରେ ବର୍ଷା ହେବ କୁଡ଼ାଲୋର ନାଗାପଟିନମ୍ ଥିରୁଭାରୁ ତଞ୍ଜାଭୁର୍ ପୁଡୁକୋଟାଇ ଟ୍ୱିଟିକୋରିନ୍ ଓ ରାମନାଥପୁରମ୍ ଜିଲ୍ଲାର କେତେକ ସ୍ଥାନରେ ମୃଷଳ ଧାରାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ଛତିଶଗଡ଼ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି

ରାଜନୈତିକ ଦଳଗୁଡ଼ିକର ଟାଣୁଆ ନେତାମାନେ ଭୋଟଦାତାମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ କୋର୍ସୋରରେ ଉଦ୍ୟମ ଚଳାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଦିଲ୍ଲୀ ବିଜେପି ଶାଖା ସଭାପତି ମନୋକ ତିୱାରୀ ବିଭିନ୍ନ ସଭାସମିତିରେ ଉଦ୍ବୋଧନ ଦେଉଛନ୍ତି ଏବଂ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବା ପାଇଁ ରାଜ୍ୟରେ ଜୋର୍ସୋରରେ ପ୍ରଚାର କରୁଛନ୍ତି ପ୍ରେସିଡେଣ୍ଟ ବିହାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଳିକାମାନଙ୍କୁ ଇଞ୍ଜିନିୟରିଂ ପଢ଼ିବା ପାଇଁ ଉସାହିତ କରିବା ସକାଶେ ଆହ୍ୱାନ ଜଣାଇଛନ୍ତି ଆଜି ପାଟନାରେ ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସେହି ପ୍ରତିଷ୍ଠାନରେ ବାଳିକାମାନଙ୍କ ନାମଲେଖା ହାର କମ୍ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଆମର କନ୍ୟାମାନଙ୍କୁ ସମାନ ସୁଯୋଗ ନ ମିଳିଲେ ଦେଶର ଉନ୍ନୟନ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ

ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଏହି ଯୋଗସ୍କୃତ୍ର ଅଧିକାରୀମାନେ ନୁଆଦିଲ୍ଲୀ ନୋଏଡ଼ା ଚଣ୍ଡିଗଡ଼ ଆଳିଗଡ଼ ଭୋପାଳ ପୁଶେ ହାଇଦ୍ରାବାଦ ବେଙ୍ଗାଲୁରୁ ଚେନ୍ନାଇ ଓ କୟପୁର ଆଦି ସହରରେ ନିଯୁକ୍ତ ହେବେ

ଏଲ୍ଏଲ୍ ପାର୍ଲାମେଣ୍ଟ ଶ୍ରୀଲଙ୍କାରେ ମହିନ୍ଦା ରାଜପାକ୍ଷେଙ୍କ ନୂଆ ସରକାର ଓ ରନିଲ ବକ୍ରମସିଂହେଙ୍କ ଗାଦିଚ୍ୟୁତ ସରକାରରେ ସାଂସଦମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହଟ୍ଟଗୋଳ ଯୋଗୁଁ ପାର୍ଲାମେଣ୍ଟର କାର୍ଯ୍ୟଧାରା ଆଜି ବାଧାପ୍ରାପ୍ତ ହୋଇଛି ଶ୍ରୀ ରାଜପାକ୍ଷେଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିବା ପରେ ସେ ଦେଶର ପରିସ୍ଥିତି ଖରାପ ହୋଇଛି ବୋଲି ଶ୍ରୀ ରାଜପାକ୍ଷେ ପାର୍ଲାମେଖରେ ବିବୃଭି ଦେବାପରେ ଦୁଇପକ୍ଷ ମଧ୍ୟରେ ସଂଘର୍ଷର ସ୍ତ୍ରପାତ ହୋଇଥିଲା ବିକ୍ରମସିଂହେଙ୍କ ସମର୍ଥକ ସାଂସଦମାନେ ରାଜପାକ୍ଷେଙ୍କ ବିବୃଭି ଉପରେ ଭୋଟ୍ନେବାକୁ ଦାବିକଲାରୁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ବାଚସ୍କତି କରୁ କୟସୁରୀୟା କୌଣସି ଘୋଷଣା ନକରି ସଭାଗୂହ ଛାଡି ଚାଲିଯାଇଥିଲେ ଗତକାଲି ମୌଖିକ ଭୋଟ୍ରେ ରାଜପାକ୍ଷେଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଅନୁମୋଦନ ଲାଭ କରିବାରୁ ତାଙ୍କ ମନ୍ତିମଣ୍ଡଳକୁ ସ୍ୱୀକୃତୀ ନଦେବାପାଇଁ ବାଚସ୍କତି ନିଷ୍ପଭି ନେଇଥିଲେ କିନ୍ତୁ ଗଣ୍ଡଗୋଳିଆ ପରିସ୍ଥିତି ଦୃଷ୍ଟିରୁ ଏହା ସେ ଘୋଷଣା କରିନାହାନ୍ତି

ଆକାଶବାଣୀର ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଦୋର୍ଷାପାଲ ଅଞ୍ଚଳରୁ ସମ୍ପୁକ୍ତ ଠିକାଦାରଙ୍କୁ ସେମାନେ ଅପହରଣ କରି ପରେ ହତ୍ୟା କରିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧିନରେ ଚାଲିଥିବା କାର୍ଯ୍ୟରେ ଠିକାଦାର ଜଣକ ନିୟୋଜିତ ଥିଲେ

ଜନଜାତି ବୟନ ଶିଳ୍ପ ଓ ଖାଦ୍ୟ ଫେସନ୍ ଶୋ'ରେ ମୁଖ୍ୟ ଆକର୍ଷଣ ରହିବ ନକ୍ବି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବି କହିଛନ୍ତି ବହୁଦିନ ହେଲା ଅବହେଳିତ ରହିଥିବା କୁଶଳୀ ହସ୍ତଶିଳ୍ପୀମାନଙ୍କର ସମୃଦ୍ଧ ପରମ୍ପରାକୁ ହୁନରହାଟ୍ ବିକଶିତ କରିପାରିଛି ନୁଆଦିଲ୍ଲୀର ପ୍ରଗତି ମଇଦାନରେ ହୁନରହାଟ୍ ପାଭ୍ଲିୟନ୍କୁ ଉଦ୍ଘାଟନ କରି ଶ୍ରୀ ନକ୍ବି କହିଛନ୍ତି ଏହି ହସ୍ତଶିଳ୍ପୀ କାରିଗରମାନଙ୍କ ମଧ୍ୟରେ ସାରା ଦେଶର ବହୁ ସଂଖ୍ୟକ ମହିଳା ହସ୍ତଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି ହୁନରହାଟ୍ ଜରିଆରେ ଦେଶର ପାଞ୍ଚ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ତାଙ୍କ ମନ୍ତଶାଳୟ ଲକ୍ଷ୍ୟ ରଖିଥିବା ଶ୍ରୀ ନକ୍ବି ସୂଚନା ଦେଇଛନ୍ତି

ଆଜି ରାୟପୁରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ଭା ବେଳେ ସେ କହିଛନ୍ତି ନକ୍ୱଲବାଦ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଆଗରୁ ମାଓବାଦୀମାନଙ୍କ ସହ ସଂଘର୍ଷରେ ଅଧିକ ସଂଖ୍ୟକ ଯବାନ ସହିଦ ହେଉଥିଲେ କିନ୍ତୁ ଏବେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ଚାଲିଛି ହିଂସାର ପଥ ପରିହାର କରି ଆମ୍ସମର୍ପଣ କରିବା ପାଇଁ ଶ୍ରୀ ସିଂ ମାଓବାଦୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଥଇଥାନ ନୀତିର ଉପକାର ମିଳିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଗିରିରାଜ ଏମ୍ଏସ୍ଏମ୍ଇ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମିତା ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଦେଶର ବିକାଶ ପାଇଁ ଗ୍ରାମ୍ୟ ଶିଳ୍ପର ସମଷ୍ଟିଗତ ଅଭିବୃଦ୍ଧି ଓ ଉଚ୍ଚମାନର ଉତ୍ପାଦନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ